ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେବେ

ଗତକାଲି ଶ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ମିଳିତ ଭାବେ ଏହି ବୈଠକକୁ ଉଦ୍ଘାଟନ କରିଥିଲେ ବୈଠକରେ ଜାତୀୟସରୀୟ ନେତୁବୂନ୍ଦ ଏବଂ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ନେତାଗଣ ତଥା କର୍ମକତ୍ତାମାନେ ବୈଠକରେ ଯୋଗ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନୁପସ୍ଥିତିରେ ଏହା ପାର୍ଟିର ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ ସଂକ୍ରାନ୍ତରେ ରଣକୌଶଳ ଉପରେ ଆଲୋଚନା ହୋଇଥିବାର ବିଶ୍ୱାସ କରାଯାଉଛି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଓ କାର୍ଯ୍ୟଗୁଡ଼ିକୁ ଲୋକମାନଙ୍କ ପାଖରେ କିଭଳି ଭାବେ ଫଳପ୍ରଦ ଭାବେ ପହଞ୍ଚାଯିବ ସେ ସଂକ୍ରାନ୍ତୀୟ ଉପାୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି ବିରୋଧୀଦଳ ଗୁଡ଼ିକର ମହାମେଷ୍ଟକୁ ଅମିତ ଶାହା ଗତକାଲି ମରିଚିକା ଓ ଧ୍ରଆଁବାଣ ବୋଲି ବର୍ଷ୍ଣନା କରିଥିଲେ ଏହି ବୈଠକ ସଂକ୍ରାନ୍ତରେ ପାର୍ଟିର ବରିଷ୍ଣ ନେତା ପ୍ରକାଶ ଜାଭେଦକର ଆଜି ସଂଧ୍ୟାରେ ସାମ୍ବାଦିକମାନଙ୍କୁ ସୂଚନା ଦେବାର କାର୍ଯ୍ୟସ୍ତ୍ରୀ ରହିଛି

ରାଷ୍ଟ୍ରପତିଙ୍କ ଏହି ତ୍ରିଦେଶୀୟ ଗସ୍ତ କାଳରେ ରାଜନୈତିକ ଭାରତ ସହ ଏହି ଦେଶଗୁଡ଼ିକ ମଧ୍ୟରେ ଜନସମ୍ପର୍କ ଆଦି ବିଷୟ ପ୍ରତି ଗୁରୁତ୍ୱ ଦିଆଯାଇଛି ଉଚ୍ଚ କାରିଗରୀ ବିଦ୍ୟା ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଚେକ୍ ସହଯୋଗ ବୃଦ୍ଧି ପାଇଁ ଶ୍ରୀ କୋବିନ୍ଦ ଗୁରୁତ୍ୱାରୋପ କରିଛନ୍ତି ଗତକାଲି ଚାର୍ଲେସ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ଉଦ୍ବୋଧନ ଦେବାବେଳେ ଶ୍ରୀ କୋବିନ୍ଦ କହିଥିଲେ ଭାରତୀୟ ବିଦ୍ୟା ଓ ଦର୍ଶନ ଉଭୟ ଦେଶକୁ ଏକତା ସ୍ୱତ୍ରକୁ ବାନ୍ଧିଛି ଚେକ୍ ସାଧାରଣତନ୍ତରେ ଯୋଗ ଏବଂ ଆର୍ୟବେଦ ପ୍ରତି ଚାହିଦା ବୃଦ୍ଧି ପାଉଥିବାର୍ତ ଶ୍ରୀ କୋବିନ୍ଦ ଆନନ୍ଦ ପ୍ରକାଶ କରିଛନ୍ତି ଭିପି ଚିକାଗୋ ଉପ ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଆଜି ବିଶ୍ୱ ହିନ୍ଦୁ ସମ୍ମିଳନୀର ଉଦ୍ଯାପନୀ ସଂଧ୍ଘାରେ ଉଦ୍ବୋଧନ ଦେବେ

ଉପରାଷ୍ଟ୍ରପତିଙ୍କ ସହ ଯାଇଥିବା ଆକାଶବାଣୀ ସମ୍ବାଦଦାତା କହିଛନ୍ତି ଏହି ଅବସରରେ ଶ୍ରୀ ନାଇଡୁ କେତକେ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ ସୁଷମା ରୁଷିଆ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏକ ଦୁଇଦିନିଆ ରୁଷ ଗସରେ ଆସନ୍ତା ଗୁରୁବାର ମସ୍କୋ ଯିବେ ସେଠାରେ ସେ ତ୍ରୟୋବିଂଶ ର୍ଷ ଭାରତ ଆନ୍ତଃ ସରକାର ବୈଷୟିକ ଓ ଆର୍ଥିକ ସହଯୋଗ ଆୟୋଗର ବୈଠକରେ ଯୋଗ ଦେବେ ଏହି ବୈଠକରେ ଶ୍ରୀମତୀ ସ୍ୱରାଜଙ୍କ ସହ ରୁଷ ରାଷ୍ଟ୍ରସଂଘର ଉପପ୍ରଧାନମନ୍ତ୍ରୀ ୟୁରି ବରିସଭ୍ ମଧ୍ୟ ମିଳିତ ଭାବେ ଅଧ୍ୟକ୍ଷତା କରିବେ ଅଟଳ ଚୌକ ଉତ୍ତରପ୍ରଦେଶର ଲକ୍ଷ୍ରୌ ନଗରିର ପ୍ରାଚୀନ ଛକ ହଜରତଗଞ୍ଜ ଚୌରାହାର ନାମ ପରିବର୍ତ୍ତନ କରାଯାଇ ଏହାକୁ ଅଟଳଚୌକ୍ ନାମରେ ନାମିତ କରାଯିବ ଏହାଛଡ଼ା ଆଗ୍ରାର ବଟେଶ୍ୱର ଗ୍ରାମରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପୈତୃକ ଘରକୁ ଏକ ସ୍ମାରକ ଭାବେ ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି

ପୁଲିସ କହିଛି ଆତଙ୍କବାଦୀଜଣଙ୍କ ପୁଲୱାମା କିଲ୍ଲା ଅଓ୍ୱନ୍ତିପୋରା ଅଞ୍ଚଳ ପଞ୍ଚଗାମର ଅସିଫ ନାଜିର ଦର ବୋଲି ଜଣାପଡିଛି

ତିନ୍ସୁକିଆ ଆରକ୍ଷୀ ଅଧିକ୍ଷ ମୁଗ୍ଧ କ୍ୟୋତି ମହନ୍ତ କହିଛନ୍ତି କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ କୁଜୁପଥର ଅଞ୍ଚଳରୁ ଗିରଫ କରିଛନ୍ତି ସେ କହିଛନ୍ତି କେଇମାସ ପୂର୍ବେ କୋରଡ଼ୁମ୍ସା ଥାନା ଭାରପ୍ରାପ୍ତ ଅଧିକାରୀ ଭାସ୍କର କାଲିଟାଙ୍କୁ ହତ୍ୟା ଘଟଣା ସହ ଏହି ଦୁଇଜଣ ସମ୍ପୁକ୍ତ ଥିଲେ ଜାଓଡେକର ଏକ୍ରକେସନ୍ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାୱଡେକର କହିଛନ୍ତି ଦେଶରୁ ନିରକ୍ଷରତା ଦୂର କରିବାରେ ଛାତ୍ରଛାତ୍ରୀମାନଙ୍କର ବିଶେଷ ଭୂମିକା କହିଛି ଯେଉଁମାନେ ଲେଖିପଢ଼ି ପାରୁ ନାହାନ୍ତି ସେମାନଙ୍କୁ ସାକ୍ଷର କରିବା ପାଇଁ ଛାତ୍ର ସମାଜ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି

ସାକ୍ଷରତାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି ୟୁପି ଫ୍ଲୁଡ ଉତ୍ତରପ୍ରଦେଶ ସରକାର ବଦାୟୁନ ଏବଂ ବରେଲି କିଲ୍ଲାର ବନ୍ୟାଜଳ ଛାଡିଥିବା ତଳିଆ ଅଞ୍ଚଳକୁ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଠାଇଛନ୍ତି ସେଠାରେ ବନ୍ୟାପରେ ଜ୍ୱରରେ ଅଧିକାଂଶ ଜୀବନହାନୀ ହୋଇଥିବା ଜଣାପଡିଛି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ଆକାଶବାଣୀ ଲକ୍ଷ୍ମୌ ସମ୍ଭାଦଦାତା କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ରାଜ୍ୟ ଜଳସେଚନ ମନ୍ତ୍ରୀ ଧରମପାଲ ସିଂହ ଆମ ଲକ୍ଷ୍ରୌ ପ୍ରତିନିଧିଙ୍କୁ କହିଛନ୍ତି ଯେ ମେଡ଼ିକାଲ ଅଫିସରଙ୍କୁ ସେମାନଙ୍କର ଜିଲ୍ଲାରେ କ୍ୟାମ୍ପକରି ଔଷଧ ବାର୍ଷିବାକୁ ନିର୍ଦ୍ଦେଶ ଦିଆଯାଇଛି

ବିହାର ଫ୍ଲଡ ମଧ୍ୟପ୍ରଦେଶର ବନସାଗର ଡ୍ୟାମ୍ରୁ ପ୍ରବଳମାତ୍ରାରେ ପାଣି ଛଡାଯିବାରୁ ବିହାରର ରୋହତାଶ ଓ ଭୋଜପୁର ଜିଲ୍ଲାର ସୋନେ ନଦୀ ନିମୁ ଅବବାହିକାରେ ବନ୍ୟା ସତର୍କତା କାରି କରାଯାଇଛି

ରାଜ୍ୟର ସମ୍ପଦ ବିଭାଗ ମନ୍ତ୍ରୀ ରାଜୀବ ରଞ୍ଜନ ସ୍ଥିତିର ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକରେ ଆଲୋଚନା କରିଛନ୍ତି ସେ କହିଛନ୍ତି ଯେ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ

କର୍ମଚାରୀ ଓ ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ମଧ୍ୟପ୍ରଦେଶର ପ୍ରଶାସନିକ ସଂସ୍କାର ବିଭାଗ ସହ ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି

ଆମର ସମ୍ଭାଦଦାତା କହିଛନ୍ତି ନାଗରିକ ଭିଭିକ ପ୍ରଶାସନର ସର୍ବୋଉମ ବ୍ୟବସ୍ଥା ଓ ଏହି ବ୍ୟବସ୍ଥା ପ୍ରଶୟନର ଉପାୟଗୁଡ଼ିକ ସଂକ୍ରାନ୍ତରେ ଅଭିଜ୍ଞତା ଆଦାନପ୍ରଦାନ ତଥା ଇ ପ୍ରଶାସନ ସ୍ୱଚ୍ଛତା ଉତ୍ତରଦାୟିତା ଏବଂ ନାଗରିକମାନଙ୍କ ପାଇଁ ଫଳପ୍ରଦ ପ୍ରଶାସନ କାର୍ଯ୍ୟକାରୀତା ଜରିଆରେ ସାର୍ବଜନୀନ ସେବା ପ୍ରଦାନରେ ଉନ୍ନତି ଆଣିବା ବିଷୟରେ ଏହି ସମ୍ମିଳନୀରେ ଆଲୋଚନା ହେବ

ପୋଙ୍ଗୟାଙ୍ଗର ଘନିଷ୍ଠ ରାଷ୍ଟ୍ର ଚୀନ୍ର ଉଚ୍ଚ ଅଧିକାରୀଙ୍କ ସହ ଶହେରୁ ଊର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କୁ ଏଥିନେଇ ଆମନ୍ତ୍ରଣ କରାଯାଇଛି ଉତ୍ତର କୋରିଆ ନେତା କିମ୍ କଙ୍ଗ ଉନ୍ ଚୀନର ତୂତୀୟ ବରିଷ୍ଣ ସରକାରୀ ଅଧିକାରୀ ଲି ଝାନ୍ସ୍ରଙ୍କ ସହ ଏହି ପ୍ୟାରେଡର ମଧ୍ୟସ୍କଳରେ ଉପସ୍ଥିତ ରହିବେ

ହୁକାଇଡୋ ସରକାର ଆଜି କହିଛନ୍ତି ଯେ ଦ୍ରଇଜଣ ନିଖୋଜ ଏବଂ ଜଣେ ଗୁରୁତର ଅଛନ୍ତି ଆତସ୍ତମା ସହରରେ ଘଟିଥିବା ଭୁସ୍କଳନରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ ସିଂଜୋ ଆବେ ହୁକାଇଡୋର ମୁଖ୍ୟ ସହର ସାପୋରୋର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି

ବିଦ୍ୟୁତ୍ ସେବା ସ୍ୱାଭାବିକ ହେବା ପାଇଁ ଦୁଇଦିନ ଲାଗିବ ବୋଲି ଜଣାପଡିଛି ଟେନିସ୍ ୟୁଏସ୍ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆଜି ସର୍ବିଆର ନୋଭାକ ଜୋକୋଭିଚ୍ ଆର୍ଜେକ୍ଟିନାର ମାର୍ଟିନ ଡେଲପୋଟ୍ରୋଙ୍କୁ ଭେଟିବେ

ଯଦି ସେ ତୂତୀୟ ମାନ୍ୟତାପ୍ରାପ୍ତ ଡେଲପୋଟ୍ରୋଙ୍କୁ ପରାସ୍ତ କରୁଛନ୍ତି ତେବେ ସେ ପିଟ ସାମ୍ପ୍ରସଙ୍କ ସହ ସମକକ୍ଷ ହେବେ ଅନ୍ୟପକ୍ଷରେ ଜାପାନର ନାଓମି ଓସାକା ମହିଳା ସିଙ୍ଗଲ୍ସ ଟେନିସ ଚମ୍ପିୟାନ ହୋଇଛନ୍ତି

ଓସାକା ପ୍ରଥମ ଜାପାନ ଖେଳାଳି ଭାବେ ଏହି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି